ଯାହାଫଳରେ ହୋମିଓପାଥ୍ ଶିକ୍ଷା ପରିଷଦ ଦ୍ୱାରା ସମସ୍ତ ପ୍ରକାରର ହୋମିଓପାଥି ଶିକ୍ଷାର ସଂଚାଳନ ହୋଇପାରିବ

ଏହାବ୍ୟତୀତ ଶିକ୍ଷକଙ୍ ଯୋଗ୍ୟତା ପରୀକ୍ଷାର ବି ପ୍ରସ୍ତାବ ରହିଛି

ଶ୍ରୀମନ୍ଦିରରେ ଥିବା ମହା ପରମ୍ପରାରେ କଳଙ୍କ ନଲାଗୁ

ଏହି ଆପୁକେସନ୍ ମାଧ୍ଧମରେ ଆସନ୍ତା ଫେବୃୟାରୀ ମାସଠାରୁ ଇଛୁକ ସଂସ୍ଚାମାନେ ତାଙ୍କ କାର୍ଯ୍ୟକ୍ରମରେ ରାକ୍ୟପାଳଙ୍କ ଉପସ୍ଥିତି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ

ପାପଡ଼ାହାଣ୍ଡିର ଏହି ଶ୍ରମିକଙ୍କୁ ନେଉଥିବା ଜଶେ ଦଲାଲଙ୍କୁ ଅଟକ ରଖି ପୁଲିସ୍ ତଦନ୍ତ କରୁଛି